ଆଜି ଜାତୀୟ ପ୍ରେସ୍ ଦିବସ ପାଳିତ ହେଉଛି

ରାଜସ୍ଥାନର ପାଲିସ୍ଥିତ ଜେତ୍ପୁରା ଠାରେ ବିଜୟ ବଲ୍କଭ ସାଧନା କେନ୍ଦ୍ରରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି

ଜଣେ ଜୈନ ସାଧୁ ଭାବେ ସେ ନିଃସ୍ୱାର୍ଥପରତାର ସହ ଲୋକମାନଙ୍କର ସେବାପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ ଭଗବାନ୍ ମହାବୀରଙ୍କ ବାର୍ତ୍ତାର ପ୍ରସାର ଦିଗରେ ସେ ମୁଖ୍ୟ ଭୂମିକା ନେଇଥିଲେ ସାଧାରଣ ଲୋକଙ୍କ ସେବା ଶିକ୍ଷାର ପ୍ରସାର କୁସଂସ୍କାର ଦୂରୀକରଣ ସ୍ୱାଧୀନତା ସଂଗ୍ରାମକୁ ଉତ୍କାହିତ କରିବାପାଇଁ ପ୍ରେରଣାମୂଳକ ଲେଖା ଓ ସ୍ୱଦେଶୀ ଆନ୍ଦୋଳନକୁ ସମର୍ଥନ କରିବାରେ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା

ମନ୍ତ୍ରଣାଳୟ କହିଛି କୋବିଡ୍ର ମ୍ରକାବିଲା ପାଇଁ ସରକାର ଗ୍ରହଣ କରିଥିବା ନିୟମର ସଠିକ୍ କାର୍ଯ୍ୟକାରିତା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ଶାହା କୋବିଡ୍ ରିଭ୍ୟ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଦିଲ୍ଲୀର କୋବିଡ୍ ପରିସ୍ଥିତି ଓ ଚିକିତ୍ସା ମୌଳିକ ଢାଞ୍ଚାର ସମୀକ୍ଷା କରିଛନ୍ତି

ଗତକାଲି ଅନୁଷ୍ଠିତ ଏହି ବୈଠକ ପରେ କିଛି ଟ୍ୱିଟ୍ କରି ଶ୍ରୀ ଶାହା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଆଇସିଏମ୍ଆର୍ ର ଭ୍ରାମ୍ୟମାଣ ନମୁନା ପରୀକ୍ଷା ଭ୍ୟାନ୍ଗୁଡ଼ିକୁ ଅଧିକ ସଂକ୍ରମିତ ସ୍ଥାନଗୁଡ଼ିକରେ ମୁତୟନ କରାଯିବ ସେ କହିଛନ୍ତି ଦିଲ୍ଲୀର ବିଭିନ୍ନ ହସ୍କିଟାଲ୍ର ଶଯ୍ୟା ସଂଖ୍ୟା ଓ ଅନ୍ୟାନ୍ୟ ଚିକିତ୍ସା ମୌଳିକଢାଞ୍ଚାରେ ଉନ୍ନତି ଅଣାଯିବା ଆବଶ୍ୟକ

ଶ୍ରୀ ଶାହା କହିଛନ୍ତି ଛତରପୁରସ୍ଥିତ କୋବିଡ୍ ହସ୍କିଟାଲ୍ରେ ଅକ୍ଟିଜେନ୍ ସୁବିଧା ଓ ଶଯ୍ୟାସଂଖ୍ୟା ବୃଦ୍ଧି ଦିଗରେ ପଦକ୍ଷେପ ନିଆଯିବ ଏମ୍ସିଡିର କିଛି ନିର୍ଦ୍ଦିଷ୍ଟ ହସ୍କିଟାଲ୍କୁ କୋବିଡ୍ ହସ୍କିଟାଲ୍ରେ ରୂପାନ୍ତରିତ କରାଯିବାକୁ ସେ କହିଛନ୍ତି ଶ୍ରୀ ଶାହା କହିଛନ୍ତି ବିଭିନ୍ନ ବିଭାଗର ଡାକ୍ତରୀ ଦଳଗୁଡ଼ିକ ଦିଲ୍ଲୀର ବେସରକାରୀ ହସ୍କିଟାଲ୍ଗୁଡ଼ିକୁ ଯାଇ କୋବିଡ୍ର ଚିକିତ୍ସା ପାଇଁ ଆବଶ୍ୟକ ମୌଳିକ ଢାଞ୍ଚାର ତଦାରଖ କରିବେ ସେ କହିଛନ୍ତି ଯେଉଁମାନଙ୍କ ପ୍ରତି ଅଧିକ ବିପଦ ରହିଛି ସେମାନଙ୍କ ଉପରେ ନିରନ୍ତର ନଳର ରଖାଯିବା ଉଚିତ

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ପ୍ଲାଙ୍କ୍ମା ଦାନ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ସେ କହିଛନ୍ତି ନୀତି ଆୟୋଗ ସଦସ୍ୟ ଡକ୍ଟର ବିକେ ପଲ୍ ଆଇସିଏମ୍ଆର୍ ମହାନିର୍ଦ୍ଦେଶକ ଏବଂ ଏମ୍ସ୍ ନିର୍ଦ୍ଦେଶକ ଖୁବ୍ଶୀଘ୍ର ସେମାନଙ୍କ ରିପୋର୍ଟ ଦାଖଲ କରିବେ

ନୀତିଶ କ୍ରମାର ଓଥ୍ ଜେଡିୟୁ ନେତା ନୀତିଶ କୁମାର ସପ୍ତମ ଥର ପାଇଁ ଆଜି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

ଗତକାଲି ଏନ୍ଡିଏର ଏକ ବୈଠକରେ ନବନିର୍ବାଚିତ ବିଧାୟକମାନେ ତାଙ୍କୁ ନେତା ନିର୍ବାଚିତ କରିଥିଲେ ପରେ ନୀତିଶ କୁମାର ଓ ବିହାରର ବିଜେପି ଶାଖା ସଭାପତି ସଞ୍ଜୟ ଜୟଶ୍ୱାଲ୍ ଏବଂ ଅନ୍ୟ ନେତାମାନେ ରାଜ୍ୟପାଳ ଫଗୁ ଚୌହାନ୍ଙ୍କୁ ସାକ୍ଷାତ୍ କରି ନୂଆ ସରକାର ଗଠନ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ

ସେହି ଦଳଗୁଡ଼ିକ ମଧ୍ୟରେ ବିଜେପି ଜେଡିୟୁ ହିନ୍ଦୁସ୍ତାନୀ ଆୱାମ୍ ମୋର୍ଚ୍ଚା ଓ ବିକାଶଶୀଳ ଇନ୍ସାନ୍ ପାର୍ଟି ରହିଛି ଏଥରକ ରାଜ୍ୟରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ ବିଜେପି ବିଧାୟକ ଦଳ ନେତା ତାରକିଶୋର ପ୍ରସାଦ ଓ ଉପନେତା ରେଣୁ ଦେବୀ ଉପମୁଖ୍ୟମନ୍ତ୍ରୀ ରହିବେ ନୀତିଶ କୁମାର ବିହାର ବିଜେପି ଦାୟିତ୍ୱରେ ଥିବା ଭୁପେନ୍ଦ୍ର ଯାଦବ ଓ ବିହାର ନିର୍ବାଚନ ଦାୟିତ୍ୱରେ ଥିବା ଦେବେନ୍ଦ୍ର ଫଡ଼ଣବୀଶଙ୍କ ମଧ୍ୟରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ନୂଆ ସରକାରର ମନ୍ତ୍ରିମଞ୍ଚଳ ଓ କେଉଁ ବ୍ୟକ୍ତିଙ୍କୁ କେଉଁ ମନ୍ତ୍ରୀପଦ ମିଳିବ ତାହା ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ରହିଛି ନୀତିଶ କୁମାର ଓ ବିକେପି ଏବଂ ଜେଡିୟୁର ନେତାମାନଙ୍କ ମଧ୍ୟରେ ଅନ୍ଦୁଷ୍ଠିତ ବୈଠକରେ ମନ୍ତ୍ରିମଣ୍ଡଳର ସଦସ୍ୟ ସଂଖ୍ୟା ଉପରେ ମଧ୍ୟ ଆଲୋଚନା ହୋଇଛି

ଅନ୍ୟ ଅଂଶୀଦାର ଦଳଗୁଡ଼ିକୁ ଗୋଟିଏ ଲେଖାଏଁ ମନ୍ତ୍ରୀପଦ ଦିଆଯିବାର ଆଶା କରାଯାଉଛି ବାଚସ୍କତିଙ୍କୁ ନିର୍ବାଚିତ କରିବା ଓ ଅନ୍ୟାନ୍ୟ ବିଷୟ ଉପରେ ଅଂଶୀଦାର ଦଳଗୁଡ଼ିକ ମଧ୍ୟରେ ଆଲୋଚନା କରାଯାଉଛି

ପ୍ରେସ୍ ଡେ ଆଜି ଜାତୀୟ ପ୍ରେସ୍ ଦିବସ ପାଳିତ ହେଉଛି

ଏକ ନିରପେକ୍ଷ ତଥା ଦାୟିତ୍ୱବାନ୍ ପ୍ରେସ୍ ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ଆଜିର ଦିନରେ ଭାରତୀୟ ପ୍ରେସ୍ ପରିଷଦ ତା'ର କାର୍ଯ୍ୟ ଆରମ୍ଭ କରିଥିଲା ଦେଶରେ ପ୍ରେସ୍ ଏହାର ଉଚ୍ଚ ମ୍ରଲ୍ୟବୋଧ ଓ ନିରପେକ୍ଷତା ବଜାୟ ରଖିବା ଉଦ୍ଦେଶ୍ୟରେ ଭାରତୀୟ ପ୍ରେସ୍ ପରିଷଦର ଗଠନ କରାଯାଇଥିଲା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କାତୀୟ ପ୍ରେସ୍ ଦିବସ ଅବସରରେ ଗଣମାଧ୍ୟମ ସହ ସମ୍ପୃକ୍ତ ସମସ୍ତ ପେସାଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି ଦେଶର ଗଣତାନ୍ତିକ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଗଣମାଧ୍ୟମର ଭୂମିକା ଅତ୍କଳନୀୟ ତା'ଛଡ଼ା ଲୋକମାନଙ୍କ ନିକଟରେ ସ୍ନଚନା ପହଞ୍ଚାଇବାରେ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର ମଧ୍ୟ ଜାତୀୟ ପ୍ରେସ୍ ଦିବସ ଅବସରରେ ଗଣମାଧ୍ୟମରେ କାର୍ଯ୍ୟରତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି ଏକ ନିରପେକ୍ଷ ପ୍ରେସ୍ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିଆସିଛି

ତାମିଲ୍ନାଡୁ କର୍ଷାଟକ ମହାରାଷ୍ଟ୍ର ତେଲଙ୍ଗାନା ଗୁଜୁରାତ୍ ହରିୟାଣା ଉତ୍ତର ପ୍ରଦେଶ ଓଡ଼ିଶା ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟଗୁଡ଼ିକୁ ଏଥିରେ ଅନୁମତି ଦିଆଯାଇଛି ଭାଇ ଦୁଜ୍ ଭାଇ ଓ ଭଉଣୀ ମଧ୍ୟରେ ପବିତ୍ର ସମ୍ପର୍କର ପର୍ବ 'ଭାଇ ଦୁଜ୍' ଆଜି ପାଳିତ ହେଉଛି ଏହି ଅବସରରେ ଭଉଶୀ ନିଜର ଭାଇର ଦୀର୍ଘ ଜୀବନ ଓ ସମୃଦ୍ଧି କାମନା କରିଥାଏ ଭଉଣୀ ଭାଇର ମୁଖରେ ଟୀକା ଲଗାଇ ଥାଏ ଓ ଭାଇ ଭଉଣୀକୁ ଉପହାର ଦେଇଥାଏ ଏହି ପର୍ବ 'ଭାଉ ବୀଜ୍' 'ଭ୍ରାତୃ ଦ୍ୱିତୀୟା' 'ଭାଇ ଫୋତା' 'ନିଙ୍ଗୋଲ୍ ଚକୁବା' ଓ 'ଭାଇ ଟୀକା' ଭାବେ ଦେଶର ବିଭିନ୍ନ ଭାଗରେ ପାଳିତ ହେଉଛି ଉପରାଷ୍ଟପତି ଭେଙ୍କିୟା ନାଇଡ଼ ଏହି ଅବସରରେ ଦେଶର ଜନସାଧାରରଙ୍କୁ ଶୁଭେଛା କ୍ଷଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଇ ଦ୍ରଜ୍ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି